ଏକ ସ୍ୱତନ୍ତ ଶୋଭାଯାତ୍ରାରେ ଏହି ଅସ୍ଥି କଳସକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯାଉଛି ବି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଉତ୍ତରା ଛକ ପିପିଲି ଦାଣ୍ଡମୁକୁଦପୁର ସାକ୍ଷୀଗୋପାଳ ଚନ୍ଦନପୁର ହୋଇ ଅଠରନଳାରେ ପହଞ୍ଚବ ସେଠାରୁ ଅସ୍ତିକଳସକୁ ପଦଯାତ୍ରାରେ ମହୋଦଧି ପର୍ଯ୍ୟନ୍ତ ନିଆଯିବ

ମହୋଦଧି ପରେ ରାକ୍ୟର ପ୍ରମୁଖ ଚାରୋଟି ନଦୀ ମହାନଦୀ ବ୍ରାହ୍କଶୀ ବୈତରଶୀ ଓ ଋଷିକୁଲ୍ୟାରେ ବାଜପେୟୀଙ୍କ ଚିତାଭସ୍କ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି

ଏଥିପାଇଁ ରେଳବାଇ ପକ୍ଷରୁ ଭଡ଼ା ଛାଡ଼ କରାଯାଇଛି

ପ୍ରଧାନମନ୍ତୀ ସ୍ବରକ୍ଷା ବୀମା ଯୋଜନା ସେଥିମଧ୍ଧରୁ ଅନ୍ୟତମ

ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ରରେ ତାଙ୍କର ହୂଦୟସର୍ଶୀ ଅଭିନୟ ଦର୍ଶକଙ୍କ ମନ ଛୁଇଁଥିଲା ବିଶେଷକରି ବାପା ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ସବୁ ବର୍ଗର ଦର୍ଶକଙ୍କୁ ଆକୁଷ୍ କରୁଥିଲା

ସୂଚନାଯୋଗ୍ୟ ନିକଟରେ ପୂର୍ବରୁ ନବରଙ୍ଙପୁର ଜିଲ୍ଲାର ଝରିଗାଁ ବ୍କକ୍ରେ ଆୟ ଟାକୁଆ ପିଠା ଖାଇ ଗୋଟିଏ ପରିବାରର ତିନି ଜଶଙ୍କର ମୃତ୍ୟୁ ହୋଇଥିଲା

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି